ମୁଖ୍ୟମନ୍ତୀ କହିଛନ୍ତି କ୍ଷୁଦ୍ର ମଧମ ଓ ଅଣୁଶିଳ୍ଚ ହେଉଛି ଆମ ଅର୍ଥନୀତି ବିକାଶର ଆଧାର

ତେଣୁ ଏହିସବୁ ଶିଳ୍ ଗୁଡ଼ିକର ପୂର୍ଣ୍ଣକ୍ଷମତାର ଉପଯୋଗ ପାଇଁ ରାଜ୍ୟ ସରକାର ଏକ ସହାୟକ ବାତାବରଣ ସୃଷ୍ଟି କରିବା ସହିତ ସବୁପ୍ରକାର ସହଯୋଗ ଯୋଗାଇଦେବେ ବୋଲି ଶ୍ରୀ ପଟ୍ଟନାୟକ ଆଶ୍ୱାସନା ଦେଇଛନ୍ତି

ଏଥିଲାଗି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ରାଜ୍ୟ ମହ୍ୟ ଓ ପ୍ରାଣୀସମ୍ମଦ ବିକାଶ ବିଭାଗ ଓ କଳାହାଣ୍ଡି ଜିଲ୍ଲା ପ୍ରଶାସନକୁ ଶୁଭେଛା ଜଣାଇଛନ୍ତି